କୃଷିଜାତ ପଦାର୍ଥର ବିକ୍ରୟ ବଜାରର ବଳକା ପଦାର୍ଥର ପରିଚାଳନା କୃଷକମାନଙ୍କପାଇଁ ବ୍ୟାଙ୍କ୍ ରଣ ଓ କୃଷିକ୍ଷେତ୍ରକୁ ବିଭିନ୍ନ କଟକଣା ମଧ୍ୟରୁ ମୁକ୍ତ କରିବା ଆଦି ବିଷୟ ଉପରେ ଆଲୋଚନାରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି ପ୍ରଧାନମନ୍ତ୍ରୀ କୃଷିକ୍ଷେତ୍ରରେ ବୈଷୟିକ ଜ୍ଞାନର ଅଧିକ ପ୍ରୟୋଗପାଇଁ ଗୁରୁତ୍ୱ ଆରୋପ କରିଛନ୍ତି ଫଳରେ କୃଷକମାନେ ସମଗ୍ର ଭ୍ୟାଲ୍ୟୁ ଚେନ୍ର ସୁବିଧା ଲାଭ କରିପାରିବେ ଫାର୍ମର୍ ପ୍ରଡ୍ୟୁସର ଅର୍ଗାନାଇଜେସନ୍ ଏଫ୍ପିଓକୁ ଆହୁରି ଅଧିକ ଶକ୍ତିଶାଳୀ କରିବାପାଇଁ ନିଷ୍ପତ୍ତି ନିଆଯାଇଛି ଏହାଦ୍ୱାରା ଦେଶର କୃଷି ଅର୍ଥନୀତି ତ୍ୱରାନ୍ୱିତ ହେବା ସହ କୃଷିଜାତ ପଦାର୍ଥର ବାଶିଜ୍ୟରେ ସ୍ୱଚ୍ଚତା ଆସିବ ଓ କୃଷକମାନଙ୍କୁ ସର୍ବାଧକ ଲାଭ ମିଳିବ ପ୍ରଧାନମନ୍ତ୍ରୀ ବ୍ରାଣ୍ଡ୍ ଇଣ୍ଡିଆର ବିକାଶ ପାଇଁ ଆହ୍ୱାନ ଦେଇ ଦେଶରେ କୃଷି ରପ୍ତାନୀ ବୃଦ୍ଧି ଲାଗି ସାମଗ୍ରୀଭିତ୍ତିକ ବୋର୍ଡ଼ ଓ ପରିଷଦଗୁଡ଼ିକର ସ୍ଥାପନ ହେବା ଉଚିତ ବୋଲି କହିଛନ୍ତି କୃଷି ବଜାର ବ୍ୟବସ୍ଥାରେ ହସ୍ତକ୍ଷେପ ମାଧ୍ୟମରେ ଆବଶ୍ୟକ ସଂସ୍କାର ଅଣାଯିବାକୁ ବୈଠକରେ ଆଲୋକପାତ କରାଯାଇଛି କମ୍ ସୁଧରେ ରଣ ପ୍ରଦାନ ସ୍ୱତନ୍ତ୍ର କିଷାନ୍ କ୍ରେଡିଟ୍ କାର୍ଡ଼ ସୁବିଧା ରାଜ୍ୟ ଭିତରେ ଓ ରାଜ୍ୟଗୁଡ଼ିକ ମଧ୍ୟରେ କୃଷିଜାତ ପଦାର୍ଥଗୁଡ଼ିକର କାରବାର ଭଳି ଆଉ କିଛି ବିଷୟ ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଛି

କୃଷି ଅର୍ଥନୀତିର ଦ୍ୱାର ଉଭୟ ପୁଞ୍ଜି ଓ ବୈଷୟିକ ଜ୍ଞାନପାଇଁ ଖୋଲିଦେବାକୁ ଏକକ ବୈଧାନିକ ନିୟମ ପ୍ରଶୟନର ବିଭିନ୍ନ ସମ୍ଭାବନା ଉପରେ ଆଲୋଚନା କରାଯାଇଛି ପ୍ରଧାନମନ୍ତ୍ରୀ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ସ୍ୱାର୍ଥର ସୁରକ୍ଷା ଲାଗି ନୂଆ ପଦକ୍ଷେପ ଗ୍ରହଣ ବିଷୟରେ ଗୁରୁତ୍ୱ ଆରୋପ କରିଛନ୍ତି କୃଷିକାତ ପଦାର୍ଥ ଅମଳ ପରବର୍ତ୍ତୀ ମୌଳିକ ଢାଞ୍ଚା କ୍ଷେତ୍ର ପ୍ରତି ବଡ଼ ଧରଣର ବେସରକାରୀ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନକୁ ସମୟୋପଯୋଗୀ କରିବା ପ୍ରତି ସ୍ୱତନ୍ତ୍ର ଭାବେ ଆଲୋକପାତ କରାଯାଇଛି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି କୋଭିଡ ନାଇଣ୍ଟିନ୍ ପରିସ୍ଥିତି ଉପରେ ବ୍ୟାପକ ବିଚାର ବିମର୍ଷ କରାଯିବା ଉପରେ ଏହି ନିଷ୍ପଭି ନିଆଯାଇଛି ନିଷେଧ କରାଯାଇଥିବା କାର୍ଯ୍ୟଗୁଡ଼ିକ ମଧ୍ୟରେ ବିମାନ ଯାତ୍ରା ରେଳ ଯାତ୍ରା ମେଟ୍ରୋ ଟ୍ରେନ୍ରେ ଯାତ୍ରା ରାଜ୍ୟ ରାଜ୍ୟ ମଧ୍ୟରେ ସଡ଼କ ପଥରେ ଯାତ୍ରା ସ୍କୁଲ କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲିବା ସିନେମା ହଲ୍ ମଲ୍ ଜିମ୍ନାସିୟମ ଓ କ୍ରୀଡ଼ା କମ୍ପ୍ଲେକ୍ସ ଗୁଡ଼ିକୁ ଖୋଲିବା ପ୍ରଭୂତି ଅନ୍ତର୍ଭୁକ୍ତ ସମସ୍ତ ସ୍କୁଲ ରାଜନୈତିକ ସାଂସ୍କୃତି ଓ ଅନ୍ୟାନ୍ୟ ସମାବେଶ ଧାର୍ମିକ ସମାବେଶ ଓ ପୂଜାସ୍ଥଳୀ ଗୁଡ଼ିକରେ ଲୋକମାନଙ୍କ ଏକତ୍ରୀକରଣକୁ ନିଷେଧ କରାଯାଇଛି କିଛି ନିର୍ଦ୍ଧିଷ୍ଟ କାର୍ଯ୍ୟ ପାଇଁ ଲୋକମାନଙ୍କୁ ବିମାନ ରେଳ ଓ ସଡ଼କ ପଥରେ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି ଏ ସଂକ୍ରାନ୍ତରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବିସ୍ତୃତ ନିୟମାବଳୀ କାରି କରିଛି ରେଡକୋନ୍ ଗୁଡ଼ିକ ମଧ୍ୟରେ ଆସୁଥିବା କଣ୍ଟେନମେଣ୍ଟ କୋନ୍ଗୁଡ଼ିକ ବାହାରେ କିଛି କାର୍ଯ୍ୟକୁ ନିଷେଧ କରାଯାଇଛି ସେଗୁଡ଼ିକ ମଧ୍ୟରେ ସାଇକଲ ରିକ୍ବା ଅଟୋରିକ୍ବା ଟ୍ୟାକ୍ୱି ଓ କ୍ୟାବ୍ ଚଳାଚଳ ଜିଲ୍ଲା ଭିତରେ ଜିଲ୍ଲାଗୁଡ଼ିକ ମଧ୍ୟରେ ବସ୍ ଚଳାଚଳ ସେଲୁନ ଓ ସ୍କା ପ୍ରଭୂତି ଖୋଲାଯିବା ଅନ୍ତର୍ଭୁକ୍ତ ତେବେ ରେଡଜୋନ୍ ଗୁଡ଼ିକରେ କଟକଣା ସହିତ କିଛି ଅତିକରୁରୀ କାର୍ଯ୍ୟକୁ ଅନୁମତି ଦିଆଯାଇଛି ତାହାମଧ୍ୟରେ କିଛି ନିର୍ଦ୍ଧିଷ୍ଟ କାର୍ଯ୍ୟ ପାଇଁ ଯାନବାହନ ଚଳାଚଳ ଲୋକମାନଙ୍କର ଗମନାଗମନ ଓ ଅନ୍ୟାନ୍ୟ ଗାଡ଼ି ଚଳାଚଳକୁ ଅନୁମତି ଦିଆଯାଇଛି

ସେ କହିଛନ୍ତି ଏହି କଟକଣା ଆମକୁ ସଫଳତା ଆଣିଦେଇଛି ଓ ଦେଶ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା କ୍ଷେତ୍ରରେ ଅଧିକ ସଫଳ ରହିଛି ଶ୍ରୀ ଜାବ୍ଡେକର କହିଛନ୍ତି ବିରୋଧି ଦଳ ପାଖରେ କୌଣସି ପ୍ରସଙ୍ଗ ନ ଥିବାର୍ ଏହା କେବଳ ସମାଲୋଚନା କରିବାରେ ବ୍ୟସ୍ତ ରହିଛି ସେ କହିଛନ୍ତି ଯେଉଁ ବିଷୟଗ୍ରଡ଼ିକରେ ବିରୋଧ ଦଳମାନେ ସରକାରଙ୍କ ସହ ଏକମତ ହୋଇଥିଲେ ସେହିସବ୍ ବିଷୟରେ ବର୍ତ୍ତମାନ ସରକାରଙ୍କର ସମାଲୋଚନା କର୍ତ୍ଥନ୍ତି ଗଭ୍ ପିଏମ୍ ଜିକେୱାଇ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ମହିଳା ହିତାଧିକାରୀମାନଙ୍କ ଜମାଖାତାକ୍ ପାଞ୍ଚ ଶହ ଟଙ୍କା ଲେଖାଏଁ ଦ୍ୱିତୀୟ କିସ୍ତିର ଅର୍ଥ ପଠାଯାଉଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ମହିଳା ହିତାଧିକାରୀମାନଙ୍କୁ ଗତମାସଠାରୁ ପାଞ୍ଚ ଶହ ଟଙ୍କା ଲେଖାଏଁ ତିନୋଟି କିସ୍ତିରେ ସହାୟତା ପ୍ରଦାନ କରାଯାଉଛି ଦ୍ୱିତୀୟ କିସ୍ତିର ଅର୍ଥ ବିଭିନ୍ନ ବ୍ୟାଙ୍କ୍କୁ ପଠାଯାଇଛି ଯାହା ବର୍ତ୍ତମାନ ସେମାନଙ୍କର ଜମାଖାତାରେ ଯାଇ ଜମାହେବ

ବ୍ୟାଙ୍କ୍ରୁ ସେମାନଙ୍କର ଟଙ୍କା ନେବାପାଇଁ ସରକାର ହିତାଧିକାରୀମାନଙ୍କ ପାଇଁ ତାରିଖଗୁଡ଼ିକୁ ଘୋଷଣା କରିଛନ୍ତି ଯାହାଫଳରେ ଶାରୀରିକ ଦୂରତା ବଜାୟ ରଖିବା ନିୟମର ପାଳନକ୍ତ ନିର୍ଣ୍ଣିତ କରାଯାଇପାରିବ

ଭିପି ଫାର୍ମର୍ସ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ କୃଷକମାନଙ୍କ ସମସ୍ୟାର ଦୂରୀକରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବିଭିନ୍ନ ଯୋଜନାର ଫଳପ୍ରଦ କାର୍ଯ୍ୟକାରିତାରେ ପରସ୍କରକୁ ସହଯୋଗ କରିବେ ବୋଲି ଦୂଢ଼ ମତ ପୋଷଣ କରିଛନ୍ତି ଭାରତୀୟ ରେଳବାଇଦ୍ୱାରା ସାମଗ୍ରୀ ଓ ପାର୍ଶଲ୍ ସେବା ଆରମ୍ଭ କରାଯିବା ନିଷ୍ପଭିକୁ ସ୍ୱାଗତ କରି ଶ୍ରୀ ନାଇଡୁ କହିଛନ୍ତି ଏହା କୃଷକମାନଙ୍କୁ ସେମାନଙ୍କର କୃଷିଜାତ ପଦାର୍ଥଗୁଡ଼ିକର ଠିକ୍ ସମୟରେ ବଜାରରେ ପହଞ୍ଚାଇବାରେ ସାହାଯ୍ୟ କରିବ ସେ କହିଛନ୍ତି ଉଦ୍ୟାନ କାର୍ଯ୍ୟ ସହ ସମ୍ପୁକ୍ତ କିଛି କୃଷକଙ୍କର ଉତ୍ପାଦିତ ସାମଗ୍ରୀ ନଷ୍ଟ ହେବାଭଳି ଖବରମାନ ମିଳିବାରେ ଲାଗିଛି ସେ କହିଛନ୍ତି ରାଜ୍ୟ ସରକାର ଓ ଜିଲ୍ଲା କର୍ତ୍ତ୍ୱପକ୍ଷମାନେ ଏ କ୍ଷେତ୍ରରେ ହସ୍ତକ୍ଷେପ କରି କୃଷକମାନଙ୍କର ହିତସାଧନପାଇଁ ରେଳସେବାର ସମ୍ପର୍ଶ୍ଣ ଉପଯୋଗ କରିବା ଉଚିତ ଶ୍ରୀ ନାଇଡ଼ୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଓ ରେଳମନ୍ତ୍ରୀ ପୀୟୁଷ ଗୋୟଲ୍ଙ୍କ ସହ କଥାବାର୍ତ୍ତା କରି କୃଷିଜାତ ପଦାର୍ଥଗୁଡ଼ିକ ଯେପରି ଠିକ୍ ସମୟରେ ବଜାରରେ ପହଞ୍ଚପାରିବ ସେଦିଗରେ ପଦକ୍ଷେପ ନେବାକୁ ଅନ୍ତରୋଧ କରିଛନ୍ତି ସତ୍ୟକିତ୍ ରାୟ ଚଳଚ୍ଚିତ୍ର କଗତର କିମ୍ବଦନ୍ତୀ ପ୍ରର୍ଷ ସତ୍ୟଜିତ ରାୟଙ୍କର କନ୍ ଶତବାର୍ଷିକୀ ଆଜି ପାଳିତ ହୋଇଛି

ସ୍ୱର୍ଗତ ରାୟଙ୍କ ଦାଦାସାହେବ ଫାଲ୍କେ ଓ ଭାରତରତ୍ନ ଭଳି ସମ୍ମାନରେ ଭୂଷିତ କରାଯାଇଥିଲା ସେ ଅନେକ ଆନ୍ତର୍ଜାତିକ ସ୍ତରର ପ୍ରରସ୍କାର ଲାଭ କରିଛନ୍ତି ତାଙ୍କଦ୍ୱାରା ନିର୍ଦ୍ଦେଶିତ 'ପାଥେର ପାଞ୍ଚାଲୀ' ଚଳଚ୍ଚିତ୍ର ଆନ୍ତର୍ଜାତିକ ସ୍ତରରେ ଅନେକ ସମ୍ମାନ ଲାଭ କରିଛି ଏତଦ୍ବ୍ୟତୀତ ତାଙ୍କଦ୍ୱାରା ନିର୍ଦ୍ଦେଶିତ 'ଆପୁର ସଂସାର' 'ସତ୍ରଞ୍ଜ୍ କେ ଖିଲାଡି' 'ଜନ ଅରଣ୍ୟ' 'ସୀମାବଦ୍ଧ' 'ଗୁପି ଗାୟେନ୍ ବାଘା ବାୟେନ' ଭଳି ଚଳଚ୍ଚିତ୍ରଗୁଡ଼ିକ ଦୀର୍ଘଦିନ ପର୍ଯ୍ୟନ୍ତ ଜନମାନସରେ ଜୀବନ୍ତ ହୋଇ ରହିବ ସତ୍ୟଜିତ୍ ରାୟ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ଶୈଳୀର ଆରମ୍ଭ କରିଥିଲେ ଫ୍ରାନ୍ସ ସରକାର ତାଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ 'ଲିଜିୟନ୍ ଅଫ୍ ଅନର୍'ରେ ସମ୍ମାନିତ କରିଥିଲେ

ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ କାରି ଏକ ଇସ୍ତାହାରରେ କୁହାଯାଇଛି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ବିମାନ ଚଳାଚଳ ଉପରେ ନିଷେଧାଜ୍ଞାର ସମ୍ପ୍ରସାରଣ କରାଯାଇଛି ଏଥିରେ କୃହାଯାଇଛି ବିମାନଗ୍ରଡ଼ିକର ଚଳାଚଳ କେବେ ହେବ ସେ ସଂକ୍ରାନ୍ତରେ ଉଭୟ ଦେଶୀୟ ଓ ବିଦେଶୀ ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ ଜଣାଇ ଦିଆଯିବ ତେବେ ଏହି କଟକଣା ସମସ୍ତ ଆନ୍ତର୍ଜାତିକ ମାଲ୍ ପରିବହନକାରୀ ବିମାନ ଓ ସ୍ୱତନ୍ତ୍ର ଭାବେ ଚଳାଚଳ କରୁଥିବା ବିମାନଗୁଡ଼ିକ ପାଇଁ ଲାଗୁ ହେବ ନାହିଁ ପିଏମ୍ ଥାଇଲ୍ୟାଣ୍ଡ୍ ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ପ୍ରତ୍ୟୁତ୍ ଚାନ୍ ଓ ଚା ଙ୍କ ସହ କୋଭିଡ୍ ନାଇଷ୍ଟିନ୍ ସଂକ୍ରାନ୍ତରେ ବିଶଦ ଆଲୋଚନା କରିଛନ୍ତି ଏକ ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଭାରତର ପଡ଼ୋଶୀ ଦେଶଗୁଡ଼ିକ ସହ ଆମର ଐତିହାସିକ ଓ ସଂସ୍କୃତିକ ସମ୍ପର୍କ ଥିବାରୁ ଏଭଳି ସଙ୍କଟମୟ ସ୍ଥିତିରେ ଏକାଠି ମିଶି କାର୍ଯ୍ୟ କରିବାକୁ ଭାରତ ଓ ଥାଇଲ୍ୟାଣ୍ଡ୍ ଏକମତ ହୋଇଛନ୍ତି